ପୂର୍ବପରି ସିନେମାହଲ୍ ସୁଇମିଂପୁଲ୍ ମନୋରଞ୍ଚନ କମ୍ମେକ୍ସ ଅଡିଟୋରିଅମ୍ ସମ୍ମିଳନୀ କକ୍ଷ ଆଦି ବନ୍ଦ ରହିବ ଆବଶ୍ୟକ କୋଭିଡ୍ ନିରାପତ୍ତା ବ୍ୟବସ୍କା ଗ୍ରହଶ କରି ମୁକ୍ତାକାଶ ମଞ୍ଚକୁ ଖୋଲାଯାଇ ପାରିବ

ପୂର୍ବପରି ବଡ଼ ଧରଶର ସାମାଜିକ ରାକନୈତିକ କ୍ରୀଡ଼ା ମନୋରଞ୍ଚନ ସଂସ୍କୃତିକ ଧାର୍ମିକ ଉସବ ଆୟୋଜନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି